ଏମାନେ ଦେଶକୁ ଉନ୍ନତିର ଆଉ ଏକ ସୋପାନରେ ପହଞାଇବେ ବୋଲି ଏକ ଗର୍ବିତ ଦେଶ ଉସ୍ଦକତାର ସହ ଅପେକ୍ଷା କରିଛି

ଏହି ପିଢ଼ିର ନିଜସ୍ୱ ଚିନ୍ତାଧାରା ରହିଛି ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ କଥା ହେଲା ସେମାନେ ବ୍ୟବସ୍ଷାକୁ ପ୍ରଶଂସା କରନ୍ତି ଓ ଏହାକୁ ଅନୁସରଣ ମଧ୍ଧ କରନ୍ତି ରାଜ୍ୟପାଳ ଅତିତ ସହ ଆମେ କେତେ ନିକଟତର ଏବଂ ଅତିତରୁ ଆମେ କିଭଳି ଅନୁପ୍ରାଶିତ ହେଉଛ ପ୍ରତ୍ୟେକ ସଂଗ୍ରହାଳୟ ତାହା ସ୍ଚାଇ ଦେଉଛି ବୋଲି ରାକ୍ୟପାଳ ପ୍ରଫେସର ଗଣେଶିଲାଲ ମତବ୍ୟକ୍ତ କରିଛନ୍ତି

ତେବେ ଏଥିଲାଗି ଆଇନ୍ଜୀବୀମାନଙ୍କୁ ଅଧିକ ନିଷାବାନ ଓ ନିର୍ଭିକ ହୋଇ ଏଦିଗରେ କାର୍ଯ୍ୟ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି

ଭକ୍ତମାନଙ୍କ ସୁବିଧାଲାଗି ନ୍ତଆବର୍ଷ ପୂର୍ବଦିନ ଅର୍ଥାତ୍ ଆସନ୍ତାକାଲି ଦିନ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ଦୈନନ୍ଦିନ ନୀତିକୁ ଦୃଷ୍ଟିରେ ରଖ ଆବଶ୍ୟକ ପଦକ୍ଷେପ ନିଆଯିବାକୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ବଭି ନିଆଯାଇଛି

ବଡଦାଣ୍ଡର ଟାଉନ ଥାନା ଠାରୁ ଅସ୍ତାୟୀ ବ୍ୟାରିକେଡ୍ ନିର୍ମାଣ କରାଯାଇଛି

ଓସିଏ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଓସିଏର ପ୍ରଥମ ସାଧାରଣ ପରିଷଦ ବୈଠକ ଗତକାଲି କଟକଠାରେ ଅନୁଷିତ ହୋଇଯାଇଛି ବୈଠକରେ ନିଆଯାଇଥିବା ବିଭିନ୍ନ ନିଷ୍ଟଭି ସମ୍ପର୍କରେ ମିଳିଥିବା ସୂଚନା ଅନୁଯାୟୀ ମଣିପୁର ହାଇକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଜଷିସ୍ ଲକ୍ଷୀକାନ୍ତ ମହାପାତ୍ରଙ୍କୁ ଓସିଏର ଲୋକପାଳ ଏବଂ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷିସ୍ ବୀରକିଶୋର ମିଶ୍ରଙ୍କୁ ନୈତିକ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି ଆସନ୍ତା ତିନି ବର୍ଷ ପାଇଁ ଏହି ଦୁଇ ଅବସରପ୍ରାପ୍ତ ବିଚାରପତି ନିଜ ନିଜ ଦାୟିତ୍ୱ ତୁଲାଇବେ